ମହିଳାମାନଙ୍କର ସମ୍ମାନ ଓ ସୁରକ୍ଷା ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

ପୂର୍ବରୁ ମାମଲାର ଦୋଷୀ ବ୍ୟକ୍ତିମାନେ ସମସ୍ତ ପ୍ରକାରର ନ୍ୟାୟିକ ସୁବିଧାର ଉପଯୋଗ କରିସାରିଥିଲେ ଦୋଷୀବ୍ୟକ୍ତିମାନଙ୍କ ଦ୍ୱାରା ଶେଷ ମୁହ୍ରର୍ତ୍ତରେ କରାଯାଇଥିବା ଆବେଦନକୁ ଗତକାଲି ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ଖାରଜ କରିଦେବା ପରେ ସେମାନଙ୍କୁ ଫାଶୀ ଦେବାପାଇଁ ରାସ୍ତା ଉନ୍ନକ୍ତ ହୋଇଯାଇଥିଲା

ଦୋଷୀମାନଙ୍କୁ ଫାଶୀ ଦିଆଯିବା ଘଟଣା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ନିର୍ଭୟାଙ୍କର ମାଆ ନିର୍ଭୟା ଓ ଦେଶର ଲକ୍ଷ ଲକ୍ଷ ମହିଳାଙ୍କ ପ୍ରତି ଅଦାଲତ ନ୍ୟାୟ ପ୍ରଦାନ କରିଥିବାରୁ ଅଦାଲତ ପ୍ରତି କୃତଜ୍ଞତା କଣାଇଛନ୍ତି କାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ପରିଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ଓ ତାଙ୍କର ଆତ୍ଲା ସଦ୍ଗତି ଲାଭ କରିଛି ସେ କହିଛନ୍ତି ଏହି ମାମଲାରୁ ମଧ୍ୟ ନ୍ୟାୟିକ ବ୍ୟବସ୍ଥାରେ ଥିବା ତ୍ରଟିଗୁଡ଼ିକ ଲୋକଲୋଚନକୁ ଆସିଛି ସେହି ତ୍ରଟିଗୁଡ଼ିକରୁ ଦୋଷୀ ବ୍ୟକ୍ତିମାନେ ଯଥେଷ୍ଟ ଫାଇଦା ହାସଲ କରିଥିବାର ସେ କହିଛନ୍ତି ଏଭଳି ଘ୍ରଣ୍ୟ ଅପରାଧ ମାମଲାଗୁଡ଼ିକର ବିଚାର ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟମାନ ସ୍ଥାପନ କରିବା ପ୍ରତି ଗୁରୁତ୍ୱ ଆରୋପ କରି ଠିକ୍ ସମୟରେ ନ୍ୟାୟ ପ୍ରଦାନ କରାଯିବାକୁ ସେ କହିଛନ୍ତି ପିଏମ୍ ନିର୍ଭୟା ନିର୍ଭୟା ମାମଲାର ଦୋଷୀ ବ୍ୟକ୍ତିମାନଙ୍କୁ ଫାଶୀ ଦିଆଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନ୍ୟାୟପାଳିକା ତା'ର କର୍ତ୍ତବ୍ୟ ସମ୍ପାଦନ କରିଛି ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି କହିଛନ୍ତି ମହିଳାମାନଙ୍କର ସମ୍ମାନ ଓ ସୁରକ୍ଷାକୁ ନିଣ୍ଢିତ କରିବାକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବା ଆବଶ୍ୟକ ସେ କହିଛନ୍ତି ନାରୀଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତାର ପ୍ରଦର୍ଶନ କରିଆସୁଛି ଶ୍ରୀ ମୋଦି କହିଛନ୍ତି ଦେଶର ଜନସାଧାରଣ ଏକାଠି ହୋଇ ଏଭଳି ଏକ ଭାରତ ଗଠନ କରିବା ଉଚିତ ଯେଉଁଠି ମହିଳାମାନେ କ୍ଷମତାପନ୍ନ ହୋଇପାରିବେ ଓ ଗୁଣବତ୍ତା ଏବଂ ସମାନ ସୁଯୋଗ ପ୍ରତି ପ୍ରାଧାନ୍ୟ ଦିଆଯିବ

ଏ ସମ୍ବନ୍ଧୀୟ ଅଧିକ ଖବରକୁ ଅପେକ୍ଷା କରାଯାଇଛି ଏଲ୍ଏସ୍ ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଲୋକସଭାରେ କହିଛନ୍ତି ସରକାର କରୋନା ଭୂତାଣୁ ସଂକ୍ରମଣ ସମ୍ୟନ୍ଧୀୟ ପ୍ରତିଟି ଗବେଷଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ପ୍ରଶ୍ନକାଳ ସମୟରେ ଏ ସମ୍ବନ୍ଧୀୟ ଏକ ଆଲୋଚନାରେ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣରେ କେଉଁମାନଙ୍କୁ ପରୀକ୍ଷା କରାଯିବ ସେନେଇ ନିୟମାବଳୀମାନ ପ୍ରସ୍ତତ କରାଯାଇଛି

ଜାତୀୟ ଔଷଧପତ୍ର ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତପକ୍ଷ ଏନ୍ପିପିଏ କହିଛି ଏହି ଚାଟ୍ବୋଟ୍ର ନାମ ମାଇ ଗଭ୍ କରୋନା ସହାୟତା କେନ୍ଦ୍ର ରଖାଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏଲ୍ଏନ୍ଜି ଭାରତୀୟ ସଶସ୍ତ ବାହିନୀର କ୍ଷମତା ବୃଦ୍ଧି କରିବ ଓ ଯବାନମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ ଯୋଗାଣ କ୍ଷେତ୍ରରେ ମୁଖ୍ୟ ଭୂମିକା ନେବ ମନ୍ତ୍ରଶାଳୟ କହିଛି ଏଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତଗୁଡ଼ିକର ଯୋଗାଣ ସହିତ ସୀମାନ୍ତରେ ପହରା ଦେଉଥିବା ଯବାନମାନଙ୍କର ମନୋବଳ ଓ ସେମାନଙ୍କର ଲଢୁଆ କ୍ଷମତା ବୃଦ୍ଧି ପାଇବ ଏଥିସହିତ ଅତ୍ୟାଧୁନିକ ଏଲ୍ଏନ୍ଜି ମେସିନ୍ ଗନ୍ ହାସଲ କରିବାପାଇଁ ଭାରତର ଦୀର୍ଘ ଦିନର ଅଭିଳାଷ ପ୍ରରଣ ହୋଇପାରିଛି

ଏହାସହ ଏହି ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଘଟଣାରେ ଇଟାଲୀ ଚୀନ୍ଠାର୍ ଆଗରେ ରହିଛି

ଅପରପକ୍ଷରେ ଚୀନ୍ରେ ଲଗାତାର ଦ୍ୱିତୀୟ ଦିନରେ ସଂକ୍ରମଣର କୌଣସି ଘଟଣା ସାମ୍ବାକୁ ଆସି ନାହିଁ

ଜେକେ କମିଶନ୍ ଜନ୍ମୁ କାଶ୍ଲୀର ପ୍ରଶାସନ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଅନଗ୍ରସର ଶ୍ରେଣୀ ପାଇଁ ଏକ କମିଶନ୍ ଗଠନ କରିଛନ୍ତି ଏହି କମିଶନ୍ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଅନଗ୍ରସର ଶ୍ରେଣୀ ଅନୁସୂଚିତ ଜାତି ଓ ଉପଜାତି ବର୍ଗର ସମସ୍ୟାବଳୀ ଓ ବିଭିନ୍ନ ପ୍ରସଙ୍ଗର ଦେଖାଶୁଣା କରିବେ ଜଷ୍ଟିସ୍ ଜିଡି ଶର୍ମା କମିଶନ୍ ର ଚେୟାର ପର୍ସନ୍ ନିଯୁକ୍ତ ହୋଇଥିବାବେଳେ ପୂର୍ବତନ ଆଇଏଫ୍ଏସ୍ ରୂପ୍ଲାଲ୍ ଭାରତୀ ଓ ଆଇପିଏସ୍ ଅଫିସର ମ୍ରନ୍ଦେର ଅହମ୍ମଦ ଖାଁ କମିଶନ୍ ର ସଦସ୍ୟ ରହିଛନ୍ତି ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର କେଉଁ ଲୋକମାନଙ୍କୁ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ଅନଗ୍ରସର ବର୍ଗ ଭାବେ ବିବେଚନା କରାଯିବ କମିଶନ୍ ସେ ସମ୍ଭନ୍ଧୀୟ ମାନଦଣ୍ଡ ନିର୍ଦ୍ଧାରଣ କରିବେ ରଷିଆ ଭାକ୍ସିନ୍ସ୍ ରୁଷ୍ କରୋନା ଭୂତାଣୁ ପ୍ରତିଷେଧକର ପରୀକ୍ଷା ଆରମ୍ଭ କରିଛି ଓ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରତିଷେଧକର ସାମ୍ଭିହିକ ଉତ୍ପାଦନ ଆରମ୍ଭ କରିବାର ଆଶା ରଖିଛି ର୍ଷର ଖାଉଟି ଅଧିକାର ପର୍ଯ୍ୟବେକ୍ଷକ ସଂସ୍ଥା ରୋସ୍ପୋତ୍ରେବ୍ନାଜୋର ଆଜି ଏହା ଘୋଷଣା କରିଛି ରୋସ୍ପୋତ୍ରେବ୍ନାଜୋର ର ଗବେଷଣା କେନ୍ଦ୍ର ଦ୍ୱାରା କରୋନା ଭୂତାଣୁ ପ୍ରତିଷେଧକର ପରୀକ୍ଷା ଆରମ୍ଭ କରାଯାଇଥିବା ବିଷୟରେ ଏକ ରିପୋର୍ଟରେ କ୍ରହାଯାଇଛି

ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡକ୍ଟର ଅହମ୍ମଦ କୈକସ୍ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇ କହିଛନ୍ତି ପୂର୍ବ ମାସରେ ବିଦେଶରୁ ଆସିଥିବା ଲୋକଙ୍କ ଯିବା ଆସିବା ଉପରେ କନା ନଜର ରଖିବା ସହ ଘରେ କିମ୍ବା ଡାକ୍ତରଖାନାରେ ସେମାନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ପୃଥକ ରଖିବେ ଯେଉଁମାନେ ପୃଥକ ରହିବା ନିୟମକୁ ଲଙ୍ଘନ କରୁଛନ୍ତି ସେହି ଲୋକମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷାନ ଗ୍ରହଣ କରିବାପାଇଁ ସରକାର ଅଧିକାରୀମାନଙ୍କୁ କହିଛନ୍ତି

ଘରଚଟିଆମାନଙ୍କର ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇବା ଯୋଗୁଁ ଏହି ଦିବସ ପାଳନ କରାଯିବାକୁ ନିଷ୍କଭି ନିଆଯାଇଛି ଏକପ୍ରକାରରେ ଦେଖିଲେ ଘରଚଟିଆମାନଙ୍କର ସଂଖ୍ୟା ବହ୍ମାତ୍ରାରେ ହ୍ରାସ ପାଇବା ସହ ଏହା ବର୍ତ୍ତମାନ ଏକ ବିରଳ ପକ୍ଷୀରେ ପରିଣତ ହୋଇସାରିଛି ନେଚର ଫର୍ଏଭର୍ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ଏହି ଦିବସ ପାଳନ ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଥିଲା କଣେ ଭାରତୀୟ ପରିବେଶବିତ୍ ମହମ୍ମଦ ଦିଲାୱର୍ ଏହି ସଂସ୍ଥାର ପ୍ରତିଷ୍ଠାତା

ବହୁମାତ୍ରାରେ କୀଟନାଶକର ବ୍ୟବହାର ଗୃହନିର୍ମାଣର ଢାଞ୍ଚାରେ ପରିବର୍ତ୍ତନ ଓ ଘରସହ ସଂଲଗ୍ନ ବଗିଚା ହ୍ରାସ ପାଇବା ଆଦି ଘରଚଟିଆ ଏକ ବିରଳ ପକ୍ଷୀରେ ପରିଣତ ହେବାପାଇଁ ମୁଖ୍ୟ କାରଣ ବୋଲି ବିବେଚନା କରାଯାଉଛି